ଉଭୟ ଦେଶ ମିଳିତ ଭାବେ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ ପାଇଁ ପୂର୍ବ ପରାମର୍ଶକ୍ ସେ ସୁରଣ କରାଇ ଦେଇଛନ୍ତି

ପିଏମ୍ ଓଥ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରୀ ପରିଷଦର ଅନ୍ୟାନ୍ୟ ସଦସ୍ୟମାନଙ୍କୁ ଆସନ୍ତା ଗୁରୁବାର ଦିନ ପଦ ଓ ଗୋପନୀୟତାର ଶପଥପାଠ କରାଇବେ

ପିଏମ୍ ମୋଦି କଂଗ୍ରାଚୁଲେଟୋରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ନିର୍ବାଚନରେ ବିଜୟୀ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ମାଳଦ୍ୱୀପ୍ର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସିବ ଏବଂ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ମାଧବ ନେପାଳ ତାଙ୍କୁ ଟେଲିଫୋନ୍ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କାରି ଏକ ବିବୃଭିରେ କୁହାଯାଇଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଟେଲିଫୋନ ଯୋଗେ ଶୁଭେଚ୍ଛା ବାର୍ତ୍ତା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ ଏବଂ ପଡ଼ୋଶୀ ପ୍ରଥମ ନୀତିକୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ପ୍ରସଙ୍ଗ ଉପରେ ଉଭୟ ନେତା ଆଲୋଚନା କରିଥିଲେ ଏହି ଅଞ୍ଚଳରେ ଶାନ୍ତି ସମୃଦ୍ଧି ଓ ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧିପାଇଁ ହିଂସା ଓ ଉଗ୍ରବାଦମୁକ୍ତ ପରିବେଶ ସୃଷ୍ଟି କରବା ସହ ଉଭୟ ଦେଶ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଆରୋପ କରିଛନ୍ତି ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ନସିବ୍ କହିଛନ୍ତି ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଏବେ ସମ୍ପର୍କ ଅଧିକ ନିବିଡ଼ ହୋଇଛି ଏହି ଅଞ୍ଚଳରେ ଉଗ୍ରବାଦୀ ଓ ମୌଳବାଦୀ ଶକ୍ତି ବିରୋଧରେ ସଂଗ୍ରାମ ପାଇଁ ଘନିଷ୍ଠ ସହଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ଉଭୟ ଦେଶ ମଧ୍ୟରେ ଶାନ୍ତି ନିରାପତ୍ତା ଓ ବିକାଶ ପ୍ରତିଷ୍ଠା ପାଇଁ ଭାରତ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିବା ସହିତ ମାଳଦ୍ୱୀପ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ବିଶ୍ୱର ଏକ ଅଗ୍ରଣୀ ଶକ୍ତି ଭାବେ ଭାରତର ଅଭ୍ୟୁହ୍ଥାନ ସମଗ୍ର ଅଞ୍ଚଳରେ ଗୁଶାତ୍କକ ବିକାଶ ଘଟାଇପାରିବ ବୋଲି ସେ ଦୂଢ଼ ବିଶ୍ୱାସ ରଖନ୍ତି ବୋଲି ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଓ ନେପାଳ ମଧ୍ୟରେ ଥିବା ଐତିହାସିକ ବନ୍ଧୁତ୍ୱ ଓ ବହୁମୁଖୀ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେବା ସହ ତାଙ୍କର ଶୁଭେଚ୍ଛା ପାଇଁ ସେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି

ବିଧାୟକ ଲଲନ୍ ପାସ୍ୱାନ୍ ଓ ସ୍ୱଧାଂଶ୍ର ଶେଖର ଏନେଇ ବିଧାନସଭାର ବାଚସ୍କତି ବିଜୟ କୁମାର ଚୌଧୁରୀଙ୍କୁ ଚିଠି ଲେଖିଥିବାବେଳେ ବିଧାନ ପରିଷଦ ସଦସ୍ୟ ସଞ୍ଜୀବ ସିଂ ଶ୍ୟାମ ବିଧାନ ପରିଷଦର ଉପସଭାପତି ହାରୁନ୍ ରଶିଦ୍ଙ୍କୁ ଚିଠି ଲେଖି ଜଣାଇଛନ୍ତି ଆର୍ଏଲ୍ଏସ୍ପି ମୁଖ୍ୟ ଉପେନ୍ଦ୍ର କୁଶ୍ୱାହା ଏନ୍ଡିଏ ସହ ସମ୍ପର୍କ ଛିନ୍ନ କରି ମହାମେଙ୍କରେ ସାମିଲ୍ ହେବା ନିଷ୍ପଭିକୁ ଏହି ବିଧାୟକମାନେ ପୂର୍ବରୁ ବିରୋଧ କରିଆସ୍ଥିଥିଲେ

ଗୁଜରାଟ୍ ରାଜ୍ୟପାଳ ଓପି କୋହଲି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଉପମୁଖ୍ୟମନ୍ତ୍ରୀ ନୀତିନ୍ ପଟେଲ୍ ବିଧାନସଭା ବାଚସ୍କତି ରାଜେନ୍ଦ୍ର ତ୍ରିବେଦୀ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ବିମାନ ବନ୍ଦରଠାରେ ସ୍ୱାଗତ ଜଣାଇଥିଲେ ବିମାନ ବନ୍ଦରରୁ ସିଧା ଯାଇ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ସ୍ୱାଗତ ଜଣାଇବାକୁ ବିମାନ ବନ୍ଦରରେ ହଜାର ସଂଖ୍ୟାରେ ସାଧାରଣ ଜନତାଙ୍କ ସମାବେଶ ହୋଇଥିଲା ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ଦୂଇ ନେତା ପ୍ରଥମ ଥରପାଇଁ ନିଜ କନ୍ନୁମାଟିରେ ପହଞ୍ଚୁଛନ୍ତି ପ୍ରଧାନମନ୍ତ୍ରୀ ଓ ଶ୍ରୀ ଶାହା ଖାନ୍ପୁରସ୍ଥିତ ବିକେପି କାର୍ଯ୍ୟାଳୟ ପରିଦର୍ଶନ କରି ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଛନ୍ତି

ଶପଥଗ୍ରହଣ ଉତ୍ସବ ସାଧାରଣ ଜନତାଙ୍କ ପାଇଁ ଉନ୍ନୁକ୍ତ ରହିବ ଉହବରେ ହଜାର ହଜାର ସଂଖ୍ୟାରେ ସମର୍ଥକ ଓ ଦଳୀୟ କର୍ମକର୍ତ୍ତା ଯୋଗଦେବାର ଅନୁମାନ କରାଯାଉଛି

ଏହି ଆସନରୁ ଦ୍ୱିତୀୟ ଥରପାଇଁ ବିପୁଳ ସଂଖ୍ୟାରେ ବିଜୟୀ ହେବା ପରେ ଏହା ତାଙ୍କର ପ୍ରଥମ ବାରାଣସୀ ଗସ୍ତ ଜେଟ୍ଲୀ ହେଲ୍ଥ୍ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସରକାର ମିଥ୍ୟା ଓ ଭିଭିହୀନ ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ମୁଖପାତ୍ର ଏଭଳି ଗୁଜବ ପ୍ରଚାରରୁ କ୍ଷାନ୍ତ ରହିବାପାଇଁ ଗଣମାଧ୍ୟମକୁ ପରାମର୍ଶ ଦେଇଛନ୍ତି

ବିଜେଡି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ଶ୍ରୀ ପଟ୍ଟନାୟକ ଓଡ଼ିଶା ରାଜ୍ୟପାଳଙ୍କ ଭେଟି ରାଜ୍ୟରେ ନ୍ୱଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି ଆସନ୍ତା ବ୍ରଧବାର ଦିନ ଭ୍ରବନେଶ୍ୱରଠାରେ ଶ୍ରୀ ପଟ୍ଟନାୟକ କ୍ରମାଗତ ଭାବେ ରେକର୍ଡ଼ ପଞ୍ଚମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ଘର୍ଷ୍ଣବାତ୍ୟା ଫନୀ ଯୋଗୁଁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଓ ଧନଜୀବନ ନଷ୍ଟ ହୋଇଥିବା ପରିପ୍ରେକ୍ଷୀରେ ଭ୍ରବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଅନ୍ମଷ୍ଠିତ ହେବାକୁ ଥିବା ଏହି ଶପଥଗ୍ରହଣ ଉହବ ନିରାଡମ୍ବର ଭାବରେ ପାଳିତ ହେବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ

ପିଏମ୍ ଜଗନ୍ ମିଟ୍ ୱାଇଏସ୍ଆର୍ କଂଗ୍ରେସ ଅଧ୍ୟକ୍ଷ ତଥା ଆନ୍ଧ୍ରପ୍ରଦେଶର ଭାବି ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ମୋହନ ରେଡ଼ି କହିଛନ୍ତି ତାଙ୍କ ଦଳ ରାଜ୍ୟପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି ସମ୍ପର୍କରେ କେବଳ ଅନ୍ତରୋଧ କରିପାରିବ ଏନେଇ ତାଙ୍କ ଦଳ ଦାବି କରିପାରିବ ନାହିଁ ବା ନିର୍ଦ୍ଦେଶ ମଧ୍ୟ ଦେଇପାରିବ ନାହିଁ ଆଜି ନ୍ନଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ରେଡ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ସମୟରେ ସେ ତାଙ୍କୁ ଆନ୍ଧ୍ରପ୍ରଦେଶବାସୀଙ୍କ ପ୍ରତି ଉଦାର ଭାବ ପୋଷଣ କରିବାକୃ ଅନ୍ଦରୋଧ କରିଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦି କହିଛନ୍ତି ଆନ୍ଧ୍ରପ୍ରଦେଶର ଭାବି ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସାକ୍ଷାତ୍ ବେଶ୍ ସନ୍ତୋଷଜନକ ଥିଲା ସେ କହିଛନ୍ତି ଦୁଇ ଜଣଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଫଳପ୍ରସୁ ଆଲୋଚନା ହୋଇଛି ଏବଂ ତାଙ୍କ ଶାସନ କାଳରେ କେନ୍ଦ୍ର ପକ୍ଷର୍ତ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ମୋଦି ଆଶ୍ୱାସନା ଦେଇଛନ୍ତି ୱାଇଏସ୍ଆର୍ କଂଗ୍ରେସ ଦଳ ମ୍ରଖ୍ୟ ମଧ୍ୟ ବିକେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସାକ୍ଷାତ୍ କରି ଏହି ପ୍ରସଙ୍ଗରେ ତାଙ୍କ ସମର୍ଥନ ଲୋଡ଼ିଥିଲେ ଆନ୍ଧ୍ରପ୍ରଦେଶର ଭାବି ମୁଖ୍ୟମନ୍ତ୍ରୀ ଗତକାଲି ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ ଆସନ୍ତା ଗୁର୍ବାର ସେ ଶପଥ ଗ୍ରହଣ କରିବା କାର୍ଯ୍ୟସ୍ତଚୀ ରହିଛି

ପୁଲିସ୍ ଘଟଣାର ତଦନ୍ତ କରୁଛି ତାଙ୍କ ପରିବାର ପକ୍ଷର୍ ଏନେଇ ଏକ ମାମଲା ଦାଏର୍ କରାଯାଇଥିବାବେଳେ ଘଟଣାର ତ୍ୱରିତ ତଦନ୍ତ କରିବାକୁ ଡିକିପି ନିର୍ଦ୍ଦେଶ ଦେଇଛନ୍ତି ପୂର୍ବ ଶତ୍ରତାକୃ କେନ୍ଦ୍ରକରି ଏହି ହତ୍ୟାକାଣ ଘଟିଥାଇପାରେ ବୋଲି ପ୍ରଲିସ୍ କହିଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍ ଛଅ ସାତ କଣ ବ୍ୟକ୍ତିଙ୍କୁ ଗିରଫ କରିଛି ଆମେଥିର ବରୌଲିୟା ଗାଁର ସୁରେନ୍ଦ୍ର ସିଂ ନବନିର୍ବାଚିତ ବିକେପି ସାଂସଦ ସ୍କୃତି ଇରାନୀଙ୍କର ନିକଟତର ଥିଲେ ବୋଲି ଜଣାପଡ଼ିଛି ଫ୍ରେଞ୍ଚ ଓପନ୍ ଚଳିତ ଋତୁର ଦ୍ୱିତୀୟ ଗ୍ରାଣ୍ଡ୍ ସ୍ଲାମ୍ ଫ୍ରେଞ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆକି ପ୍ୟାରିସ୍ରେ ଆରମ୍ଭ ହୋଇଛି

ସେମାନଙ୍କ ମଧ୍ୟରେ ଯେଉଁ ଖେଳାଳିମାନେ ଏହି ମ୍ୟାଚ୍ରେ ବିଜୟୀ ହୋଇଛନ୍ତି ସେମାନେ ପି ମାଟ୍ରିକ୍ ଓ କି ମୁଗୁରୁଜା ଏବଂ ପରାଜିତ ଖେଳାଳିମାନଙ୍କ ମଧ୍ୟରେ ଅଛନ୍ତି ଏ କର୍ବର୍ ନୋଭାକ୍ କୋକୋଭିକ୍ ଓ ନାଓମି ଓସାକା ଗତଥରର ଚାମ୍ପିୟନ୍ ରାଫେଲ୍ ନାଦାଲ୍ ଓ ସିମୋନା ହାଲେପ୍ ରୋକର୍ ଫେଡେରର୍ କାରୋଲିନା ପ୍ରିସ୍କୋଭା ଡୋମିନିକ୍ ଥେମ୍ ଆଲେକ୍ଜାଷ୍ଠାର ଭେରେଭ୍ ସେରେନା ୱିଲିୟମ୍ସ୍ ଓ ତାଙ୍କ ଭଉଣୀ ଭିନସ୍ ୱିଲିୟମ୍ସ୍ ଆଦି ପ୍ରମୁଖ ଖେଳାଳିମାନେ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି କାରୋଲିନା ପ୍ରିସ୍କୋଭା ଓ ଭିନସ୍ ୱିଲିୟମ୍ସ୍ଙ୍କ ମ୍ୟାଚ୍ ଏବେ ଜାରି ରହିଛି ସ୍ଟୁଟିଂ ଜର୍ମାନୀର ମୁନିକ୍ଠାରେ ଆଜିଠାରୁ ଚଳିତ ବର୍ଷର ତୃତୀୟ ବନ୍ଧୁକଚାଳନା ପ୍ରତିଯୋଗିତା ଆରମ୍ଭ ହୋଇଛି